ଏବଂ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି

ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍ଙ ସମାଗମ ହେବ

ରଥଯାତ୍ରାକୁ ଆଉ ମଝିରେ ଦୁଇଦିନ ଥିବାରୁ ମହାରଶା ଭୋଇସେବକ ରୂପକାର ଓ ଚିତ୍ରକର ସେବାୟତମାନେ ରଥରେ ଶେଷ ସ୍ୱର୍ଶ ଦେଉଛନ୍ତି

ସେତ୍ ଉଦ୍ଘାଟନ ସୁବର୍ଣ୍ଣପୁର ଜିଲ୍ଲା ବୀରମରାଜପୁର ରେଡ଼ାଖୋଲ ରାଜ୍ୟ ସଡ଼କ ପଥର ହରିହରନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ବାଶିଜ୍ୟ ପରିବହନ ଓ ଯୋଜନା ସମନ୍ୱୟ ମନ୍ତୀ ପଦ୍କନାଭ ବେହେରା ଉଦ୍ଘାଟନ କରିଛନ୍ତି

ପର୍କଙଙ ଅଞଳରୁ ଆସିଥିବା ଜଣେ ମହିଳା ଏହି ଯମଜ ଶିଶୁକୁ ଜନ୍ ଦେଇଛନ୍ତି ନବକାତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡି ହୋଇରହିଛି

ଏହି ଜିଲ୍ଲଗୁଡ଼ିକ ହେଲା ସମ୍ୟଲପୁର ଦେବଗଡ ସୁବର୍ଶ୍ୱପୁର ଅନୁଗୋଳ ବରଗଡ ଝାରସୁଗୁଡା ସୁନ୍ଦରଗଡ଼ ଓ ଢ଼େଙ୍କାନାଳ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ତିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି